ଭାରତୀୟ ବନ୍ଦରଗୁଡ଼ିକରେ ପୁଞ୍ଜିନିବେଶ କରିବାକୁ ପ୍ରଧାନମନ୍ତ୍ରୀ ବେସରକାରୀ କ୍ଷେତ୍ର ଓ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରକୁ ଆମନ୍ତ୍ରଣ ଜଣାଇଛନ୍ତି

ସେ କହିଛନ୍ତି ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବାକୁ ଭାରତ ଜୋର୍ସୋରରେ ଉଦ୍ୟମ ଆରମ୍ଭ କରିଛି ଓ ଏ କ୍ଷେତ୍ରରେ ବିଶ୍ୱରେ ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଯାଉଛି ସେ କହିଛନ୍ତି ଏ କ୍ଷେତ୍ରରେ ଭାରତର ବେଶ୍ ଦକ୍ଷତା ଥିବାରୁ ଭାରତ ସାମୁଦ୍ରିକ ଅର୍ଥନୀତିର ବିକାଶରେ ନାହିଁ ନ ଥିବା ସଫଳତା ହାସଲ କରିବ ବିଭିନ୍ନ ସଂସ୍କାର ମାଧ୍ୟମରେ ସରକାର ବିଶ୍ୱସ୍ତରୀୟ ସାମୁଦ୍ରିକ ମୌଳିକ ଢାଞ୍ଚା ସୃଷ୍ଟି ପାଇଁ କାର୍ଯ୍ୟ କରୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି

ସେ କହିଛନ୍ତି କୌଣସି ଗୋଟିଏ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆନଯାଇ ସମସ୍ତ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଉଛି ବନ୍ଦର କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରି ସରକାର ସାମୁଦ୍ରିକ କ୍ଷେତ୍ରର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଥିବାର ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ଅର୍ଥନୀତିର ବିକାଶରେ ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବନ୍ଦରଗୁଡ଼ିକୁ ଉପକୂଳ ଅର୍ଥନୈତିକ ଜୋନ୍ ଗୁଡ଼ିକ ସହ ସଫଯୋଗ କରିବା ଲକ୍ଷ୍ୟରେ ଏହିସବୁ ପଦକ୍ଷେପ ନିଆଯାଇଛି

ସେ କହିଛନ୍ତି ସରକାର ଦ୍ୱିପାଞ୍ଚଳ ମୌଳିକ ଢାଞ୍ଚା ଓ ପରିବେଶର ସାମୁହିକ ବିକାଶ ପ୍ରତି ଗୁରୁତ୍ୱ ଦେଉଛନ୍ତି ଏଥିପାଇଁ ପୁନର୍ବ୍ୟବହାର କ୍ଷମ ଶକ୍ତିର ବ୍ୟବହାରକୁ ଉସାହିତ କରାଯାଉଛି ସେ କହିଛନ୍ତି ସରକାର ମଧ୍ୟ ଜଳପଥଗୁଡ଼ିକରେ ପୁଞ୍ଜିନିବେଶ କରିବା ଆରମ୍ଭ କରିଛନ୍ତି

ଏହା ଅର୍ଥନୈତିକ ବିକାଶରେ ସହାୟକ ହେବା ସଙ୍ଗେ ସଙ୍ଗେ ବିଶ୍ୱରେ ଭାରତୀୟ ସାମଗ୍ରୀ ଗୁଡ଼ିକର ଚାହିଦା ବୃଦ୍ଧି ପାଉଛି

କୋଚି ଓ ମୁମ୍ବାଇ ଭଳି ସହର ଏବଂ ଗୁଜରାତ ଓ ଗୋଆ ଭଳି ରାଜ୍ୟଗୁଡ଼ିକରେ ଜଳପଥ ଦେଇ ପରିବହନ ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଭାରତୀୟ ବନ୍ଦରଗୁଡ଼ିକରେ ପୁଞ୍ଜିନିବେଶ କରିବାକୁ ପ୍ରଧାନମନ୍ତ୍ରୀ ବେସରକାରୀ କ୍ଷେତ୍ର ଓ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରକୁ ଆମନ୍ଦ୍ରଣ ଜଣାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଦେଶରେ ଜାହାଜ ନିର୍ମାଣ କରାଯିବା ପ୍ରତି ସରକାର ଆଲୋକପାତ କରିବା ସହ ଆନ୍ତର୍ଜାତିକ ସ୍ତରରୁ ଏହା ଉପରେ ଶିକ୍ଷା ଲାଭ ପାଇଁ ଉଦ୍ୟମ କରାଯାଉଛି

ୱାଧୱାନ ପାରାଦୀପ ଓ କାଣ୍ଡଲାର ଦୀନଦୟାଲ ବନ୍ଦର ଭଳି ଦେଶର ବୃହତ ବନ୍ଦରଗୁଡ଼ିକରେ ବିଶ୍ୱସ୍ତରୀୟ ମୌଳିକ ଢାଞ୍ଚାର ବିକାଶ କରାଯାଉଥିବା ବିଷୟ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି

ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଶି ଅଧିକରୁ ଅଧିକ ବିଦ୍ୟାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ଉପରେ ସରକାର ଗୁରୁତ୍ୱ ଦେଇଆସୁଛନ୍ତି ସେ କହିଛନ୍ତି ଦେଶର ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ର ପରେ ଶିକ୍ଷାକ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ଏଥିରେ ଦକ୍ଷତା ବୃଦ୍ଧି ଗବେଷଣା ଓ ନୂଆ ନୂଆ ପଦ୍ଧତିର ଉଦ୍ଭାବନ ପାଇଁ ଅନେକ ପ୍ରସ୍ତାବ ରହିଛି ବଜେଟରେ ଶିକ୍ଷାକ୍ଷେତ୍ର ସମ୍ପନ୍ଧୀୟ ଏକ ୱେବ୍ନାରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଆତ୍ମନିର୍ଭର ଭାରତର ଗଠନ ପାଇଁ ପ୍ରଥମେ ଦେଶର ଯୁବସମାଜର ମନୋବଳକୁ ମଜବୂତ କରିବାକୁ ହେବ ଏହା ଦ୍ୱାରା ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିବା ସହ ସେମାନଙ୍କର ଦକ୍ଷତା ଓ ଜ୍ଞାନ ବୃଦ୍ଧି ପାଇବ ଏହି ମୌଳିକ ନୀତି ଉପରେ ନୂଆ ଜାତୀୟ ଶିକ୍ଷାନୀତି ପର୍ଯ୍ୟବେସିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଗବେଷଣା ଓ ଜ୍ଞାନକୁ ସୀମିତ ରଖାଯାଇ ପାରିବ ନାହିଁ ସେ ଦୃଷ୍ଟିର୍ ସରକାର କୃଷି ମହାକାଶ ଓ ପରମାଣୁ ଶକ୍ତି ଭଳି କ୍ଷେତ୍ରଗୁଡ଼ିକ ମଧ୍ୟକୁ ଯୁବକମାନଙ୍କୁ ଆକୃଷ୍ଟ କରାଉଛନ୍ତି ନ୍ତ୍ରଆ ଶିକ୍ଷାନୀତିରେ ଭାରତୀୟ ଭାଷାଗୁଡ଼ିକର ବ୍ୟବହାର ପ୍ରତି ଗୁରୁତ୍ୱ ଦିଆଯାଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି

ରାଜଧାନୀର ଆରଆର୍ ହସ୍ୱିଟାଲରେ ତାଙ୍କୁ ଏହି ପ୍ରତିଷେଧକ ଟିକା ଦିଆଯାଇଛି

ଏ ସଂକ୍ରାନ୍ତରେ ବ୍ୟାପକ ଜନସଚେତନତା ସୃଷ୍ଟି ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଆମକୁ ପରିବେଶ ଉପଯୋଗୀ ବାତାବରଣ ସୃଷ୍ଟି କରିବାକୁ ହେବ ଓ ବନ୍ୟଜନ୍ତୁମାନଙ୍କର ସୁରକ୍ଷା ପାଇଁ ଜଙ୍ଗଲଗୁଡ଼ିକୁ ନଷ୍ଟ ହେବାରୁ ରୋକିବାକୁ ପଡ଼ିବ ଉପରାଷ୍ଟ୍ରପତି କହିଛନ୍ତି ବନ୍ୟଜନ୍ତୁ ଓ ପରିବେଶର ସୁରକ୍ଷା ଦେଶର ପ୍ରତ୍ୟେକ ନାଗରିକଙ୍କର ସାୟିଧାନିକ ଦାୟିତ୍ୱ ୱାର୍ଲଡ ୱାଇଲ୍ଡ ଲାଇଫ୍ ଡେ ବିଶ୍ୱ ବନ୍ୟଜନ୍ତୁ ସଂରକ୍ଷଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ୟଜନ୍ତୁମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତି ଓ ସଂଗଠନକୁ କୂତଜ୍ଞତା ଜଣାଇଛନ୍ତି ସେ କହିଛନ୍ତି ବାଘ ସିଂହ ଓ ଚିତାବାଘ ସମେତ କଙ୍ଗଲର ଯେକୌଣସି ପଶୁମାନଙ୍କର ସଂଖ୍ୟାକୁ ବିଚାରକୁ ନେଲେ ଭାରତରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି ଦେଶର ଜଙ୍ଗଲ ଓ ବନ୍ୟଜନ୍ତୁମାନଙ୍କର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଓଡ଼ିଶା ୱାଇଲ୍ଡ ଫାୟାର ମୟରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ଉପରେ କେନ୍ଦମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ଓ ପ୍ତାପ ଷଡ଼ଙ୍ଗୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ଶିମିଳିପାଳ ଜଙ୍ଗଲ' ବ୍ୟାଘ୍ର ଅଭୟାରଣ୍ୟ ଭାବେ ଜଣାଶୁଣା ଓ ଏଥିରେ ବିଭିନ୍ନ ଜାତିର ଜୀବଜନ୍ତୁ ବାସ କରୁଛନ୍ତି ଜଙ୍ଗଲରେ ଲାଗିଥିବା ଏହି ନିଆଁକୁ ଲିଭାଇବା ପାଇଁ ପଦକ୍ଷେପ ନେବା ଲାଗି ଶ୍ରୀ ପ୍ରଧାନ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ କେବଳ ଭାରତ ନୁହେଁ ସମଗ୍ର ଏସିଆ ମହାଦେଶ ପାଇଁ କ୍ଷତିକାରକ ଇତିମଧ୍ୟରେ ଶ୍ରୀ ଜାବଡେକର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କର୍ମକର୍ତ୍ତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଗତ ଦୁଇଦିନ ଧରି ଏହି ନିଲାମୀ ପ୍ରକ୍ରିୟା ଚାଲିଥିଲା ଏହି ନିଲାମୀ ପ୍ରକ୍ରିୟାରେ ଭାରତୀ ଏୟାରଟେଲ୍ ଲିମିଟେଡ୍ ବୋଡ଼ାଫୋନ୍ ଆଇଡିଆ ଲିମିଟେଡ ଓ ରିଲାଏନୁ ଜିଓ ଇନ୍ଫୋକମ୍ ଲିମିଟେଡ୍ ଅଂଶଗ୍ରହଣ କରିଥିଲେ ରିଲାଏନୁ ଜିଓ ସର୍ବବୃହତ ନିଲାମ ନେଇଥିବା କମ୍ପାନୀ ସାବ୍ୟସ୍ତ ହୋଇଛି